ସରକାରୀ କଳକୁ ସମ୍ପର୍ଣ୍ଣ ପ୍ରସ୍ତୁତ ରଖାଯାଇଛି ପ୍ରେସିଡେଣ୍ଟ୍ ରାଷ୍ଟ୍ପତି ରାମନାଥ କୋବିନ୍ଦ ଗର୍ଭବତୀ ମହିଳା ଏବଂ ନବଜାତ ଶିଶୁମାନଙ୍କର ଉତ୍ତମ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱାରୋପ କରି ସେମାନଙ୍କୁ ଶକ୍ତିଶାଳୀ ରାଷ୍ଟର ମୁଖ୍ୟ ଉପାଦାନ ବୋଲି କହିଛନ୍ତି ସେ କହିଛନ୍ତି ଏକ ସୁସ୍ଥ ପରିବାର ସୁସ୍ଥ ରାଷ୍ଟ୍ର ଗଠନ କରିଥାଏ ଆଜି କାନପ୍ରରଠାରେ ଅନ୍ତର୍ଜାତୀୟ ମହିଳା ସ୍ୱାସ୍ଥ୍ୟ କଲ୍ୟାଣ ଏବଂ ସଶକ୍ତିକରଣ ସମ୍ମିଳନୀରେ ଉଦ୍ବୋଧନ ଦେଇ ରାଷ୍ଟପତି କହିଛନ୍ତି ଯଦିଓ ବାଳିକାମାନେ ବାଳକମାନଙ୍କ ତୁଳନାରେ ସମାଜରେ ଅଧିକ ପ୍ରତିବନ୍ଧକର ସମ୍ମୁଖୀନ ହେଉଛନ୍ତି ତଥାପି ଦୂଢ଼ ଇଚ୍ଛାଶକ୍ତି ଏବଂ ନୈପୁଶ୍ୟ ମାଧ୍ୟମରେ ସେମାନେ ଅନେକ କ୍ଷେତ୍ରରେ ଆଗୁଆ ରହୁଛନ୍ତି ସେମାନଙ୍କର କଲ୍ୟାଣ ପାଇଁ ଲୋକମାନଙ୍କ ମଧ୍ୟରେ ସରକାରଙ୍କର ଯୋଜନାଗୁଡ଼ିକ ସମ୍ଭନ୍ଧରେ ସଚେତନତା ସୃଷ୍ଟି ପ୍ରତି ସେ ଗୁର୍ତ୍ନାରୋପ କରିଛନ୍ତି ସେ କହିଛନ୍ତି ଏହି ସବୃ ଯୋଜନାଗ୍ରଡ଼ିକ ବିଷୟରେ ସଠିକ୍ ସୂଚନା ଯେଭଳି ଲୋକମାନଙ୍କ ପାଖରେ ପହଞ୍ଚିବ ତାହା ନିଶ୍ଚିତ କରିବା ଆମମାନଙ୍କର ଦାୟିତ୍ୱ ଆୟୁଷ୍ମାନ ସ୍ପାସ୍ଥ୍ୟ ବୀମା ଯୋଜନା ସଂପର୍କରେ ଶ୍ୱୀ କୋବିନ୍ଦ କହିଛନ୍ତି ସାମାଜିକ ଏବଂ ଆର୍ଥିକ ଦୃଷ୍ଟିରୁ ଦୂର୍ବଳ ଶ୍ରେଣୀର ଲୋକଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ଯୋଗାଇ ଦେବା ଏହାର ଲକ୍ଷ୍ୟ

ଚନ୍ଦ୍ରଶେଖର ଆଜ୍ଜାଦ୍ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟଠାରେ ଏକ ଆଲୋଚନା ଚକ୍ରରେ ଉଦ୍ବୋଧନ ଦେଇ ଶ୍ରୀ କୋବିନ୍ଦ କହିଛନ୍ତି ଉନ୍ନତମାନର ଶିକ୍ଷା ଦେଶ ଗଠନ ପାଇଁ ଅତ୍ୟନ୍ତ ଅପରିହାର୍ଯ୍ୟ ସେ କହିଛନ୍ତି ଭାରତ ସର୍ବଦା ବିଶ୍ୱକୁ ପ୍ରେମ ଓ ସଂସ୍କୃତିର ବାର୍ତ୍ତା ଦେଇ ଆସିଛି ଜେଟ୍ଲୀ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କହିଛନ୍ତି ବାଶିଜ୍ୟ ନିଅଣ୍ଟ ହ୍ରାସ କରିବା ଓ ବୈଦେଶିକ ବିନିମୟ ମୁଦ୍ରା ପରିମାଣ ବୃଦ୍ଧି କରିବା ପାଇଁ ସରକାର ଆହୁରି ଅନେକ ପଦକ୍ଷେପ ନେବେ

ନୂଆଦିଲ୍ଲୀଠାରେ ଏକ ବୈଠକରେ ଉଦ୍ବୋଧନ ଦେଇ ସେ କହିଛନ୍ତି ବିଶ୍ୱର ଅନେକ ଦେଶର ମୁଦ୍ରା ଡଲାର ତୁଳନାରେ ଦୁର୍ବଳ ରହିଛି ଓ ଏହି ସମସ୍ୟା ସମଗ୍ର ବିଶ୍ୱକୁ ବ୍ୟାପିଛି ଭାରତ ଆଗାମୀ ଗୋଟିଏ କିମ୍ବା ଦୁଇଟି ଦଶନ୍ଧି ପାଇଁ ଅଭିବୃଦ୍ଧି ହାର ବଜାୟ ରଖିବା ନିଶ୍ଚିତ ବୋଲି ସେ କହିଛନ୍ତି

ମିନି ବସ୍ଟି ରାମବନ୍ ବନିହାଲ୍କୁ ଯାଉଥିଲା କେଲା ମୋଡ଼ଠାରେ ଡ୍ରାଇଭର୍ ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିଲା ଖବର ପାଇ ରାଜ୍ୟ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ଗୁରୁତର ଭାବେ ଆହତ ଲୋକମାନଙ୍କୁ ଉଦ୍ଧମପୁର ନର୍ଦ୍ଦନ୍ କମାଣ୍ଡ ମିଲିଟାରୀ ହସିଟାଲ୍ ଓ କାନ୍ନୁ ଗଭର୍ଷମେଣ୍ଟ ମେଡିକାଲ୍ କଲେଜ୍କୁ ହେଲିକେପ୍ଟର ଯୋଗେ ନିଆଯାଇଛି

ସର୍ବଶେଷ ଝବର ମିଳିବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ଥିଲା ଇତିମଧ୍ୟରେ ଜାମ୍ମୁ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଦୁର୍ଘଟଣା ଉପରେ ଗଭୀର ଶୋକ ପ୍ରକାଶ କରି ପ୍ରତ୍ୟେକ ମୃତ ବ୍ୟକ୍ତିଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି

ଜେକେ ସବ୍କିପର କିଲ୍ ଜାମ୍ମୁ କାଶ୍ମୀରର ବାରମୁଲା କିଲ୍ଲା ସ୍ଥିତ ସୋପୋର ଅଞ୍ଚଳରେ ଅଜ୍ଞାତ ବନ୍ଧ୍ରକଧାରୀମାନେ ଅପହରଣ କରିନେଇଥିବା ଜଣେ ଦୋକାନୀର ମୃତ ଦେହକୁ ଏକ ବଗିଚାର୍ତ ଠାବ କରାଯାଇଛି ପୁଲିସ୍ କହିଛି ଦୋକାନୀ ଜଣଙ୍କର ଗଳା କଟାଯାଇ ହତ୍ୟା କରାଯାଇଥିବାର କଣାପଡ଼ିଛି ସୋପୋର ସହରରେ ଏହାକୁ ମିଶାଇ ଏହା ଦ୍ୱିତୀୟ ଘଟଣା

ପିଏମ୍ ମୋଦି ଆଜମେର୍ କଂଗ୍ରେସ ପାର୍ଟି ଭୋଟ୍ ବ୍ୟାଙ୍କ୍ ରାଜନୀତି କରୁଛି ଓ କ୍ଷମତା ପାଇଁ ଦେଶର ଜନସାଧାରଣଙ୍କୁ ବିଭାଜିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୋଷାରୋପ କରିଛନ୍ତି ରାଜସ୍ଥାନର ଆଜମେର ଠାରେ ଏକ ର୍ୟାଲିରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ଯେଉଁ ରାଜନୈତିକ ଦଳମାନେ ଭୋଟ୍ ବ୍ୟାଙ୍କ୍ ରାଜନୀତି କରୁଛନ୍ତି ସେମାନେ କ୍ଷମତାରେ ଥିବାବେଳେ ଅମଲାତନ୍ତକୁ ମଧ୍ୟ ବିଭାଜିତ କରୁଛନ୍ତି ସେ କହିଛନ୍ତି ଏଭଳି କାର୍ଯ୍ୟ ପ୍ରଶାସନିକ କାର୍ଯ୍ୟରେ ବାଧା ସୃଷ୍ଟି କରେ ଶ୍ରୀ ମୋଦି କହିଛନ୍ତି ଏକ ଗଣତନ୍ତ୍ରରେ ମଜବୁତ ବିରୋଧୀ ଦଳର ଯଥେଷ୍ଟ ଆବଶ୍ୟକତା ରହିଛି

ସୀମା ସେପଟରେ କରାଯାଇଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ ଉଠାଇ ବିରୋଧୀ ଦଳ ସୈନ୍ୟମାନଙ୍କର ଅପମାନ କରିଛି ବୋଲି ଶ୍ରୀ ମୋଦି କହିଛନ୍ତି ସେ କହିଛନ୍ତି ଯଦିଓ ସେ ଦେଶର ପ୍ରଧାନମନ୍ତ୍ରୀ କିନ୍ତୁ ବିଜେପି ପାଇଁ ଜଣେ ସେ କର୍ମୀ ଓ ସେ ଦୃଷ୍ଟିରୁ ତାଙ୍କୁ ଯେଉଁଠିକି ଆମନ୍ତ୍ରଣ କରାଯିବ ତାହା ବୁଥ୍ ସରୀୟ ସଭା ହେଉନା କାହିଁକି ସେଠାକୁ ସେ ଯିବେ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କର ରାଜ୍ୟବ୍ୟାପୀ ରାଜନୈତିକ ଯାତ୍ରାର ପରିସମାପ୍ତି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି ଏହା କହିଛନ୍ତି

ଛତିଶଗଡ଼ରେ ଦୁଇଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ମଧ୍ୟପ୍ରଦେଶ ମିଜୋରାମ ରାଜସ୍ଥାନ ଓ ତେଲଙ୍ଗାନାରେ ଗୋଟିଏ ଲେଖାଏଁ ପର୍ଯ୍ୟାୟରେ ନିର୍ବାଚନ କରାଯିବ

ସେ କହିଛନ୍ତି ଆଜିଠାରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି କିନ୍ତୁ ତେଲଙ୍ଗାନାରେ ବିଧାନସଭା ଭଙ୍ଗ ହେବାଠାରୁ ଏହା ଲାଗୁ ହୋଇସାରିଛି ଏକ ପ୍ରଶ୍ୱର ଉତ୍ତର ଦେଇ ମୁଖ୍ୟ ନିର୍ବାଚନ କମିଶନର୍ କହିଛନ୍ତି ନିର୍ବାଚନ କାର୍ଯ୍ୟସ୍ଚୀ ଘୋଷଣା କରିବା ପାଇଁ ସରକାରଙ୍କ ପକ୍ଷର୍ତ କୌଣସି ଚାପ ପକାଯାଇ ନାହିଁ

କେରଳ ରେନ୍ କେରଳରେ ଆଜିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଭାରତୀୟ ମୌସୁମୀ ବିଭାଗ ପୂର୍ବାନୁମାନ କରିଛି ପାଣିପାଗ ବିଭାଗରୁ ମିଳିଥିବା ସ୍ୱଚନା ଅନୁଯାୟୀ ଆରବ ସାଗର ନିକଟସ୍ଥ ଲାକ୍ଷାଦ୍ୱୀପରେ ସୃଷ୍ଟ ଲଘୁଚାପ ଆଜି ସନ୍ଧ୍ୟା କିମ୍ବା ଆସନ୍ତାକାଲି ସକାଳ ସୁଦ୍ଧା ଅଧିକ ଘନୀଭୂତ ହୋଇ ଘୁର୍ଷ୍ଣିଝଡ଼ରେ ରୂପାନ୍ତରିତ ହୋଇପାରେ ଏହି ଘୁର୍ଷ୍ଣିଝଡ଼ ଓମାନ୍ ଉପକୂଳ ଆଡ଼କୁ ମୁହାଁଉଥିବାରୁ ଏହାର ସିଧାସଳଖ ପ୍ରଭାବ କେରଳ ଉପରେ ପଡ଼ିବ ନାହିଁ କିନ୍ତୁ ପ୍ରବଳ ବର୍ଷା ସହ ପ୍ରବଳ ବେଗରେ ପବନ ବହିବା ସମ୍ଭାବନା ରହିଛି ପୂର୍ବାନୁମାନ ଅନୁଯାୟୀ ରାକ୍ୟସରକାର ପ୍ରଶାସନକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟର ପ୍ରମୁଖ ଡ୍ୟାମ୍ଗୁଡ଼ିକର ଗେଟ୍ ଖୋଲା ରଖାଯାଇଛି

କାଷ୍ଟ ସେନ୍ସସ୍ ପିଏମ୍କେଏୱାଇ ଜାତୀୟ ସ୍ୱାସ୍ଥ୍ୟ ଏଜେନ୍ସୀ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଅଭିଯାନ ଯୋଜନାର ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଅଧିକାର ପ୍ରଦାନ କରିବା ଲାଗି ରାଜ୍ୟଗୁଡ଼ିକୁ ପରାମର୍ଶ ଦେଇଛି ସାମାଜିକ ଅର୍ଥନୈତିକ ଜାତି ଜନଗଣନାର କିଛି ନିର୍ଦ୍ଦିଷ୍ଟ ଅବହେଳିତ ବର୍ଗରେ ଆସୁନଥିବା ଲୋକଙ୍କର ନାମ ଯୋଗ୍ୟ ହିତାଧିକାରୀ ତାଲିକାରେ ସ୍ଥାନ ପାଇବା ବିଷୟ ଅଭିଯୋଗ ହେବା ପରେ ଏଭଳି ପଦକ୍ଷେପ ନିଆଯାଇଛି ଯୋଜନା ପାଇଁ ଯେଉଁମାନେ ଯୋଗ୍ୟ ସେମାନଙ୍କ ନାମକୁ ଚିହ୍ନଟ କରିବାକୁ ଏନ୍ଏଚ୍ଏ ଅଫିସର୍ମାନଙ୍କୁ କହିଛି

ପୂର୍ବର୍ ବିହାର ସରକାର ଏହି ଅସ୍ତ୍ର କାରବାର ମାମଲାର ତଦନ୍ତ ପାଇଁ କେନ୍ଦ୍ ସରକାରଙ୍କୁ ଅନୁରୋଧ କରିଥିଲେ

ମୁଙ୍ଗେର ଏସ୍ପି ବାବୁରାମ ଆକାଶବାଣୀକୁ କହିଛନ୍ତି ଅସ୍ତ୍ରଶସ୍ତ ଚୋରା ବେପାରୀମାନେ ବାସ୍ତବରେ ଏହି ଗ୍ରାମକୁ ମାରଣାସ୍ତ୍ର ଏବଂ ଏହାର ଯନ୍ତ୍ରାଂଶର ବିରାଟ ମହକ୍ରଦ ସ୍ଥଳୀରେ ପରିଣତ କରି ସାରିଲେଣି ବିହାର ଝାରଖଣ୍ଡ ଏବଂ ମଧ୍ୟପ୍ରଦେଶରୁ ଏପର୍ଯ୍ୟନ୍ତ କେତେକ ଲୋକଙ୍କୁ ଗିରଫ କରାଯାଇ ସାରିଛି କଣେ ଅବସରପ୍ରାପ୍ତ ଯବାନ ମହମ୍ମଦ ରିୟାଦୁର୍ ରେହେମାନ୍ ଏହି ର୍ୟାକେଟ୍ର ମୁଖ୍ୟ ବୋଲି ଏସ୍ପି କହିଛନ୍ତି

ରାଫେଲ୍ ଜେଟ୍ ଏଆର୍ ଫୋର୍ସ ଇଷ୍ଟର୍ଣ୍ଣ ଏୟାର୍ କମାଣ୍ଡର ମୁଖ୍ୟ ଅଧିକାରୀ ଏୟାର ମାର୍ଶାଲ୍ ଆର୍ ନାମ୍ପିଆର୍ କହିଛନ୍ତି ରାଫେଲ୍ ଜେଟ୍ ବିମାନ ଉଚ୍ଚ ମାନର ଲଢୁଆ ଯୁଦ୍ଧ ଜାହଜ ଏବଂ ଏହା ସେନାବାହିନୀରେ ସାମିଲ୍ ହେବା ପରେ ତାର ପ୍ରଭାବ ଦେଖିବାକୁ ମିଳିବ

ଆସାମ୍ କନ୍ଫରେନ୍ ଆସନ୍ତାକାଲି ଗୌହାଟିଠାରେ ଭାରତୀୟ କ୍ଷେତ୍ରର କମନ୍ୱେଲ୍ଥ ପାର୍ଲାମେଷ୍ଟାରୀ କନ୍ଫରେନ୍ସ ଆରମ୍ଭ ହେବ ଲୋକସଭା ବାଚସ୍କତି ସ୍ତୁମିତ୍ରା ମହାଜନ ଏବଂ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଆସନ୍ତା ସୋମବାର ଦିନ ଏହି ସମ୍ମିଳନୀରେ ଯୋଗଦେବେ